ସେଥିଲାଗି ଆଜିର ଏହି ଧନ୍ୟବାଦ ର୍ୟାଲିରେ ସଫପୃକ୍ତ କଲୋନିର ବାସିନ୍ଦାମାନେ ଯୋଗଦେବେ

ଭାରତୀୟ ଜନତା ପାର୍ଟି ଦ୍ୱାରା ଆୟୋଜିତ ଏହି ସମାବେଶରେ କେନ୍ ମନ୍ତ୍ରିମଣ୍ଡଳର କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ସମେତ ସମସ୍ତ ବିଜେପି ଶାସିତ ରାକ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଯୋଗଦେବେ

ଏହି ବିଲ୍ ମାଧ୍ୟମରେ ସରକାର ନୂଆଦିଲ୍ଲୀରେ ବେଆଇନ ଭାବେ ନିର୍ମିତ ହୋଇଥିବା କଲୋନିଗୁଡ଼ିକର ବାସିନ୍ଦାଙ୍କୁ ସେମାନଙ୍କର ମାଲିକାନା ସତ୍ତ୍ୱ ପ୍ରଦାନ କରିଛନ୍ତି

ଏଚ୍ଆର୍ଡି ମିନିଷ୍ଟ୍ରି କ୍ଲାରିଫିକେସନ୍ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି କେତେକ ସ୍ଥାନରେ ଚାଲିଥିବା ବିକ୍ଷୋଭ ସଂପର୍କରେ ସାମାଜିକ ଗଣମାଧ୍ୟମରେ ଛାତ୍ରଛାତ୍ରୀମାନେ ଦେଉଥିବା ମତାମତ ଉପରେ ଦୂଷ୍ଟି ରଖିବା ଲାଗି କେନ୍ଦ୍ର ସରକାର କୌଣସି ଆଇଆଇଟି ଆଇଆଇଏମ୍ ଓ ବିଶ୍ୱବିଦ୍ୟାଳୟକ୍ତ ନିର୍ଦ୍ଦେଶ ଦେଇନାହାନ୍ତି ବୋଲି କେନ୍ଦ୍ର ମାନବ ସମ୍ଭଳ ମନ୍ତ୍ରଣାଳୟ ପକ୍ଷର୍ ସ୍ୱଷ୍ଟୀକରଣ ଦିଆଯାଇଛି ଏ ସଂପର୍କରେ ଟ୍ୱିଟ୍ କରି ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ଦେଶରେ ଥିବା ବିଭିନ୍ନ ଆଇଆଇଟି ଆଇଆଇଏମ୍ ଓ ବିଶ୍ୱବିଦ୍ୟାଳୟଗ୍ରଡ଼ିକ୍ ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ମନ୍ତ୍ରଣାଳୟ ପକ୍ଷର୍ ଏହି ପଦକ୍ଷେପ ନିଆଯାଇଛି ତେବେ ସାମାଜିକ ଗଣମାଧ୍ୟମରେ ଏ ସଂପର୍କିତ ମତାମତର ତଥ୍ୟକ୍ କୌଣସି ଯାଞ୍ଚ କରାଯାଇ ନାହିଁ ଏବଂ ଏହି ତଥ୍ୟଗୁଡ଼ିକ ସଠିକ୍ ନୁହେଁ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ବିଜେପି ସିଏଏ ନାଗରିକତା ସଂଶୋଧନ ଆଇନ ସଂପର୍କରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ଲୋକମାନଙ୍କୁ ଭ୍ରମିତ କରାଯାଉଥିବାରୁ ଏହାକୁ ପ୍ରତିହତ କରିବା ଲାଗି ଏକ ବିଶାଳ ଜନସଂପର୍କ ଅଭିଯାନ ଭାରତୀୟ କନତା ପାର୍ଟି ପକ୍ଷର୍ ଆରମ୍ଭ କରାଯିବ ଲୋକଙ୍କର ଏ ସଂପର୍କିତ ଭ୍ରମ ଦୂର କରିବା ସହିତ ଏହି ଆଇନ ବିଷୟରେ ସଠିକ୍ ତଥ୍ୟ ଯୋଗାଇଦେବା ହେଉଛି ଏହି ଜନସଂପର୍କ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଗତକାଲି ନୂଆଦିଲ୍ଲୀରେ ବିଚ୍ଚେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଭାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପଭି ନିଆଯାଇଛି

ଏହି ବିବୃତ୍ତିରେ ସ୍ୱାକ୍ଷର କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ସପନ ଦାସଗୁପ୍ତା ଆଇଆଇଏମ୍ ସିଲ୍ଟର ଅଧ୍ୟକ୍ଷ ଶିଶିର ବାଜୋରିଆ ନାଳନ୍ଦା ବିଶ୍ୱବିଦ୍ୟାଳୟର କୁଳପତି ସୁନଇନା ସିଂ ଜେଏନ୍ୟୁର ପ୍ରଫେସର ଆଇନୁଲ୍ ହସନ୍ ବରିଷ ଗବେଷକ ଅଭିଜତ ଆୟାର ମିତ୍ର ଏବଂ ବିଶିଷ୍ଟ ସାମ୍ବାଦିକ କାଞ୍ଚନ ଗୁପ୍ତା ଅନ୍ତର୍ଭୁକ୍ତ ଏହି ବିଶିଷ୍ଟ ବ୍ୟକ୍ତିମାନେ ନିଜର ସମ୍ମିଳିତ ବିବୃଭି ମାଧ୍ୟମରେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶର କିଛି ଅଞ୍ଚଳରେ ଚାଲିଥିବା ସାଂପ୍ରଦାୟିକତା ଓ ଅରାଜକତାକୁ ପ୍ରୋହାହିତ କରିବା ପ୍ରକ୍ରିୟାରେ ସାମିଲ ନ ହେବା ସହ ଏହିସବୁ କାର୍ଯ୍ୟରୁ ନିବୃତ୍ତ ରହିବାକୁ ସମାଜର ସବୁବର୍ଗର ଲୋକଙ୍କୁ ନିବେଦନ କରିଛନ୍ତି ଏଥିଲାଗି ଦେଶର କେତେକ ଅଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ ଦେଖାଯାଇଥିବାରୁ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି

ଏଥିଲାଗି ଏହି ବୁଦ୍ଧିଜ୍ଞାବୀମାନେ କେନ୍ଦ୍ର ସରକାର ଏବଂ ଭାରତୀୟ ସଂସଦକୁ ଅଭିନନ୍ଦନ ଜଣାଇଛନ୍ତି

ଦେଶର ବିକାଶ ଲାଗି ହେଉଥିବା ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟ ପରିପ୍ରେକ୍ଷୀରେ ଆଜି ମତଦାନ କରାଯାଉଛି ଏଥିଲାଗି ନୃତନ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇଛି

ଜୟଶଙ୍କର ଇରାନ ବୈଦେଶିକମନ୍ତ୍ରୀ ଏସ୍ଜୟଶଙ୍କର ଆଜିଠାରୁ ଏକ ଦୁଇଦିନିଆ ଇରାନ ଗସ୍ତରେ ଯାଉଛନ୍ତି

ଏହି ଗସ୍ତ ଅବସରରେ ଡକ୍କର ଜୟଶଙ୍କର ଇରାନ ରାଷ୍ଟ୍ରପତି ହସନ୍ ରୋହାନୀଙ୍କ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ମୁମ୍ବାଇ ସିଏଏ ର୍ୟାଲି ନାଗରିକତା ସଂଶୋଧନ ଆଇନକୁ ସମର୍ଥନ କରି ମୁମ୍ବାଇର ଦଦର ରେଳଷ୍ଟେସନ୍ ସମ୍ମୁଖରେ ଶତାଧିକ ଲୋକ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ସ୍କୋଗାନମାନ ଦେଇଛନ୍ତି ଐତିହାସିକ ଅଗଷ୍ଟ କ୍ରାନ୍ତି ମଇଦାନରେ ଏଥିଲାଗି ଆୟୋଜିତ ବିଶାଳ ଜନସମାବେଶର ଦୁଇଦିନ ପରେ ଏହି ର୍ୟାଲି ଆୟୋଜିତ ହୋଇଛି ଏଥିରେ ବଲିଉଡ୍ର ବିଭିନ୍ନ କଳାକାରଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ 'ସିିଧାନ ସମ୍ମାନ ମଞ୍ଚ ଦ୍ୱାରା ଆୟୋକିତ ଏହି ସମାବେଶରେ ନାଗରିକତା ସଂଶୋଧନ ଆଇନକୁ ଶାନ୍ତିପୂର୍ଣ୍ଣଭାବେ ସମର୍ଥନ କରିବା ଲାଗି ଜନସାଧାରଣଙ୍କୁ ନିବେଦନ କରାଯାଇଛି ଏଥିସହିତ ଜାତୀୟ ନାଗରିକ ପଞ୍ଜିକା ମଧ୍ୟ ଲାଗୁ କରିବା ଲାଗି ଏହି ଅବସରରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି

ଏଥିସହିତ ଓବାଇଦୁଲ୍ କାଦର୍ଙ୍କୁ ଦ୍ୱିତୀୟଥର ଲାଗି ଦଳ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ କରିଛି କାଦିର ବର୍ତ୍ତମାନ ଶେଖ୍ ହସିନା ସରକାରରେ ପରିବହନ ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି

ରାଷ୍ଟ୍ରପତି ବସର୍ ଅଲ୍ ଅସଦ୍ଙ୍କ ସାମରିକ ଦଳକୁ ଲକ୍ଷ୍ୟକରି ଏହି ଆକ୍ରମଣ କରାଯାଇଛି ଆମେରିକା ପକ୍ଷରୁ କୁହାଯାଇଛି ଇଡିଲିବ୍ର ଆକାଶମାର୍ଗରୁ ଏହି ବିସ୍ଫୋରଣ ଯୋଗୁଁ ହଜାର ହଜାର ନାଗରିକ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି ସରକାରଙ୍କ ସମର୍ଥକ ଓ ବିଦ୍ରୋହୀଙ୍କ ମଧ୍ୟରେ ଲାଗିଥିବା ହିଂସା ଯୋଗୁଁ ଏହି ବିସ୍ଫୋରଣ ତିନିଦିନ ଧରି ଜାରି ରହିଛି

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରକଳ୍ପ କାର୍ଯ୍ୟ ସଂପର୍କିତ ବିଲ୍ରେ ସ୍ୱାକ୍ଷର କରିବା ପରେ ଏହି କାର୍ଯ୍ୟକୁ ବାତିଲ କରାଯାଇଛି ରୁଷ୍ରୁ ଉତ୍ପାଦିତ ଗ୍ୟାସ୍କୁ ପଣ୍ଟିମ ୟୁରୋପରେ ଯୋଗାଇବା ଉଦ୍ଦେଶ୍ୟରେ ନିର୍ମାଣାଧୀନ ଏକ ବୂହତ୍ ପ୍ରକଚ୍ଚର କାମ ହାତକୁ ନେଇଥିବା କମ୍ପାନୀଗୁଡ଼ିକ ଉପରେ କଟକଶା ଲାଗୁକରି ଆମେରିକା କର୍ମାନୀର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଛି ବୋଲି ସେହି ଦେଶ ଅଭିଯୋଗ କରିଛି

ଅପରାହୁ ଗୋଟାଏରୁ ଆକାଶବାଣୀରେ ଏହି ମ୍ୟାଚ୍ର ସିଧାସଳଖ ଧାରାବିବରଣୀ ପ୍ରସାରିତ ହେବ ଏଥିସହିତ ଏହି ଧାରା ବିବରଣୀ ମଧ୍ୟ ରାଜଧାନୀ ଏଫ୍ଏମ୍ ରେନ୍ବୋ ତଥା ଅନ୍ୟାନ୍ୟ ଅତିରିକ୍ତ ଫ୍ରିକ୍ସେନ୍ସିରେ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ ଉପଲହ୍ଧ ହେବ